ଦେଶରେ ଆସନ୍ତାକାଲିଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଶ୍ରଭେଚ୍ଛା ଜଣାଇଛନ୍ତି

ବନ୍ଦେ ଭାରତ ମିଶନ୍ର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦଫାରେ ଆହୁରି ଅଧିକ ଉଡ଼ାଣଦ୍ୱାରା ଭାରତୀୟଙ୍କୁ ଫେରାଇ ଅଣାଯିବ ବୋଲି ସେ କହିଛନ୍ତି

ଏହି ପର୍ଯ୍ୟାୟରେ ଇସ୍ତାନ୍ବୁଲ୍ ହୋ ଚି ମିନ୍ ସିଟି ଓ ଲାଗୋସ୍କୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଆମେରିକା ଓ ୟୁରୋପ୍କୁ ଉଡ଼ାଣ ସଂଖ୍ୟା ବୃଦ୍ଧି କରାଯାଇଛି ଫ୍ରାଙ୍କ୍ଫର୍ଟ୍ ବିମାନ ବନ୍ଦରକୁ ଏହି ମିଶନ୍ର କେନ୍ଦ୍ରସ୍ଥଳୀ ଭାବେ ବ୍ୟବହାର କରିବାପାଇଁ ଭାରତ ଚାହୁଁଛି

ବନ୍ଦେ ଭାରତ ମିଶନ୍ ଅଧୀନରେ ବିମାନ ଯାତ୍ରାପାଇଁ ଯାତ୍ରୀମାନଙ୍କୁ ଟିକେଟ୍ ଅର୍ଥ ବହନ କରିବାକୁ ପଡ଼ିବ

ତେବେ ଏହିସବୁ କ୍ଷେତ୍ରରେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବା ବାଧତାମୂଳକ ହେବ ସମ୍ପୁକ୍ତ ଟିକେଟ୍ ବିକ୍ରି ସଂସ୍ଥାଗୁଡ଼ିକ ପକ୍ଷରୁ ଟିକେଟ୍ ସହିତ କ'ଣ କରିବାକୁ ହେବ ଏବଂ କ'ଣ କରାଯିବ ନାହିଁ ସେସବୂର ଏକ ତାଲିକା ଯାତ୍ରୀମାନଙ୍କୁ ପ୍ରଦାନ କରାଯିବ ଥର୍ମାଲ୍ ଯାଞ୍ ପରେ କେବଳ କୌଣସି ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ବିମାନ କିମ୍ବା ଜାହାଜରେ ଯାତ୍ରା କରିବାପାଇଁ ଅନୁମତି ମିଳିବ ସ୍ଥଳଭାଗ ସୀମା ଦେଇ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ସମାନ ନିୟମ ଅନୁପାଳନ କରିବାକୁ ପଡ଼ିବ କେବଳ କୌଣସି ଲକ୍ଷଣ ନ ଥିବା ଯାତ୍ରୀମାନଙ୍କୁ ଭାରତର ସୀମାରେ ପ୍ରବେଶ ପାଇଁ ଅନ୍ତମତି ପ୍ରଦାନ କରାଯିବ ବିମାନ କିମ୍ବା ଜାହାଜ ଭିତରେ ଯାତ୍ରୀମାନଙ୍କ ଏକ ଫର୍ମର ଦୁଇ କିତା ନକଲରେ ନିଜ ବିଷୟରେ ତଥ୍ୟ ପ୍ରଦାନ କରିବାକୁ ହେବ ଏବଂ ସେଥିର୍ ଗୋଟିଏ ନକଲ ବିମାନ ବନ୍ଦର ସାମୁଦ୍ରିକ ପୋତ କିମ୍ବା କ୍ରଟନୈତିକ କାର୍ଯ୍ୟାଳୟରେ ଅବସ୍ଥାପିତ ଦେଶାନ୍ତରଣ ଅଧିକାରୀଙ୍କ ନିକଟରେ ପୈଠ କରାଯିବ ଓ ଅନ୍ୟ ନକଲଟିକୁ ଯାତ୍ରୀମାନେ ନିଜ ପାଖରେ ରଖିବେ ଆରୋଗ୍ୟ ସେତୁ ଆପ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ହେବ ବିମାନ ବନ୍ଦର ଓ ବିମାନ ମଧ୍ୟରେ ପରିବେଶ ପରିଚ୍ଚନୃତା ଓ ବିଶୋଧନ ଭଳି ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ସୁନିଣ୍ଟିତ କରାଯିବ ଏହାଛଡ଼ା ବିମାନ ବନ୍ଦରଗୁଡ଼ିକରେ ସାମାଜିକ ଦୂରତ୍ୱକୁ ମଧ୍ୟ ସୁନିଶ୍ଚିତ କରାଯିବା ଦିଗରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ

ଏ ସଂପର୍କରେ ଆକାଶବାଣୀକୁ ଏକ ସାକ୍ଷାତକାରରେ ଭାରତୀୟ ବିମାନ ବନ୍ଦର କର୍ତ୍ତପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂ କହିଛନ୍ତି ବିମାନ ଚଳାଚଳ ଲାଗି ଦେଶବ୍ୟାପି ବିମାନ ବନ୍ଦରଗୁଡ଼ିକ ସଂପ୍ରର୍ଷ୍ଣ ପ୍ରସ୍ତୁତ ରହିଛି ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖି ସୁରୁଖୁରୁରେ ବିମାନ ଯାତ୍ରା କରିପାରିବେ ସେଥିଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଦିଲ୍ଲୀ ବିମାନ ବନ୍ଦରରେ ମଧ୍ୟ ଆସନ୍ତାକାଲିଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ପୁଣି ଥରେ ଆରମ୍ଭ ହେବ

କୋଭିଡ୍ ନାଇଣ୍ଟିନ୍ ମହାମାରୀ ଯୋଗୁଁ ରାଷ୍ଟବ୍ୟାପୀ ଲକ୍ଡାଉନ୍ ଘୋଷଣା ପରେ ଦୀର୍ଘ ଦୂଇ ମାସ ଧରି ବିମାନ ସେବା ବନ୍ଦ୍ ରହିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନ୍ତ୍ଯାୟୀ ଘରୋଇ ବିମାନ ସେବା ଆରମ୍ଭ କରାଯାଉଛି

ଇଦ୍ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଜନ୍ମୁ କାଶ୍ମୀରରେ ଆଜି ଇଦ୍ ଉଲ୍ ଫିତର୍ ପର୍ବ ପାଳିତ ହେଉଥିବାବେଳେ ଦେଶର ଅବଶିଷ୍ଟ ଭାଗରେ ଆସନ୍ତାକାଲି ଏହା ପାଳନ କରାଯିବ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କାରି ରହିଥିବା ଲକ୍ଡାଉନ୍ ଦୃଷ୍ଟିରୁ କାଶ୍ମୀର୍ର ଶ୍ରଦ୍ଧାଳୁ ମୁସଲ୍ମାନ ଧର୍ମାବଲମ୍ଭୀମାନେ ରମ୍ଜାନ୍ ଉପବାସ ଭାଙ୍ଗି ନିଜ ନିଜ ଘରେ ଉପାସନା ସହ ପରସ୍କରକୁ ଶୁଭେଚ୍ଛା ଜଣାଇଛନ୍ତି କରୋନା ଭୂତାଣୁ ମହାମାରୀ ବ୍ୟାପିବାକୁ ରୋକିବାରେ ପ୍ରୟାସ ପ୍ରର୍ବକ ଜନସାଧାରଣ ଧାର୍ମିକ ସମାବେଶରେ ଯୋଗ ନ ଦେଇ ପ୍ରଶାସନକୁ ଉତ୍ସାହର ସହ ସହଯୋଗ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି କରୋନା ଭୂତାଣୁ ସଂକ୍ରମଣଜନିତ ଲକ୍ଡାଉନ୍ କାରଣରୁ କାଶ୍ମୀର୍ରେ ଇଦ୍ ଉଲ୍ ଫିତର ପର୍ବ ନିରାଡମ୍ଭରଭାବେ ପାଳନ କରାଯାଉଛି ଏବଂ ଜନସାଧାରଣ ନିଜ ନିଜ ଘରେ ଉପାସନା କରୁଛନ୍ତି ପ୍ରଶାସନ ଦ୍ୱାରା ଜାରି ନିୟମକୁ ଲୋକମାନେ କଡ଼ାକଡ଼ି ଭାବେ ପାଳନ କରୁଥିବାରୁ କାଶ୍ମୀରର ପ୍ରମୁଖ ମସ୍ଜିଦ୍ଗୁଡ଼ିକରେ ଇଦ୍ ପ୍ରାର୍ଥନା ଅନୁଷ୍ଠିତ ହୋଇ ନାହିଁ ଇତିମଧ୍ୟରେ ଜନ୍ମୁ କାଶ୍ମୀର୍ର ଉପରାଜ୍ୟପାଳ ରିରୀଶ ଚନ୍ଦ୍ର ମୁର୍ମୁ ଇଦ୍ ଉଲ୍ ଫିତର୍ ଅବସରରେ ସେଠାକାର ଜନସାଧାରଣଙ୍କୁ ଶୁଭେଛା ଜଣାଇଛନ୍ତି ଏହି ପର୍ବ ଜନ୍ମୁ କାଶ୍ମୀର୍ରେ ଶାନ୍ତି ସମୃଦ୍ଧି ଓ ପ୍ରଗତି ଆଶିଦେବ ବୋଲି ଆଶା ପ୍ରକାଶ କରିଚ୍ଛନ୍ତି

ତେବେ ଗତକାଲି ଚନ୍ଦ୍ରଦର୍ଶନ ହୋଇପାରି ନାହିଁ ବୋଲି ଦିଲ୍ଲୀ ଜାମା ମସ୍ଜିଦ୍ର ସାହି ଇମାମ୍ ସୟଦ୍ ବୁଖାରୀ ଅହମ୍ମଦ କହିଛନ୍ତି ଦୀର୍ଘ ଏକ ମାସ ଧରି ଚାଲିଥିବା ରମ୍ଜାନ ଉପବାସ ଆଜି ଶେଷ ହୋଇଛି ମସ୍ଜିଦ୍କୁ ନ ଆସି ଘରେ ରହି ପ୍ରାର୍ଥନା କରିବାପାଇଁ ସାହି ଇମାମ୍ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନେ ଘରେ ରହି ସ୍ୱତନ୍ତ୍ର ନମାଜ ପଢ଼ିବା ଉଚିତ ବୋଲି ସେ କହିଛନ୍ତି ମୁସଲ୍ମାନ ଧର୍ମାବଲମ୍ଭୀମାନେ କେବଳ ଘରେ ରହି ପ୍ରାର୍ଥନା କରିବାପାଇଁ ଧର୍ମୀୟ ଗୁରୁମାନେ ପୂର୍ବରୁ ପରାମର୍ଶ ଦେଇଥିଲେ ଇଦ୍ ପର୍ବ ପାଳନ ଅବସରରେ ସମସ୍ତେ ସତର୍କତାମଳକ ପଦକ୍ଷେପ ସ୍ୱର୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ସାହି ଇମାମ୍ ଗୁରୁତ୍ୱାରୋପ କରିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ପରସରକୁ କରମର୍ଦ୍ଦନ ଓ ଆଲିଙ୍ଗନ ନ କରିବା ସହିତ ଏନେଇ ଥିବା ସରକାରୀ ନୀତି ନିୟମକୁ ସଠିକ୍ ଭାବେ ପାଳନ କରିବାପାଇଁ ସାହି ଇମାମ୍ ମୁସଲ୍ମାନ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି ପ୍ରେଜ୍ ଇଦ୍ ଇଦ୍ ଉଲ୍ ଫିତର ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ପ୍ରେମ ଶାନ୍ତି ଭାତୃତ୍ୱ ଭାବ ଏବଂ ସଂହତିକୁ ପ୍ରତିଫଳିତ କରେ ସମାଜର ଅବହେଳିତ ବର୍ଗର ଲୋକମାନଙ୍କର ସେବା ଭାବନା ହୃଦୟ ଭିତରେ ପୁନଃ ସଞ୍ଚାର କରିବା ହେଉଛି ଏହି ପର୍ବ ପାଳନର ଉଦ୍ଦେଶ୍ୟ ଜନସାଧାରଣ କୋଭିଡ୍ ନାଇଷ୍ଟିନ୍ ଭୂତାଣୁଦ୍ୱାରା ସୃଷ୍ଟି ହୋଇଥିବା ଏହି ଅଭ୍ତପୂର୍ବ ସଙ୍କଟ କାଳରେ ଲୋକମାନେ ଅଧିକରୁ ଅଧିକ ଦାନର ମନୋବୂତ୍ତି ପୋଷଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସୁସ୍ଥ ରହିବାପାଇଁ ପ୍ରତିଷେଧମୂଳକ ନୀତିକୁ ମାନି ଚଳିବା ପାଇଁ ରାଷ୍ଟ୍ରପତି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି